ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ପ୍ରେସିଡେଣ୍ଟ୍ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେବେ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲ୍ଠାରେ ଶୀ କୋବିନ୍ଦ ଅଭିଭାଷଣ ପ୍ରଦାନ କରିବେ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି ଏଥିରେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବା ସହ ବାଚସ୍କତି ନିର୍ବାଚନ କରାଯାଇଛି ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆଜିଠାରୁ ରାକ୍ୟସଭା ଆରମ୍ଭ ହେବ

ପିଏମ୍ ୱାନ୍ ନେସନ୍ ୱାନ୍ ଇଲେକ୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀଠାରେ ନବନିର୍ବାଚିତ ଲୋକସଭାର ସଦସ୍ୟ ଥିବା ସମସ୍ତ ରାଜନୈତିକ ଦଳର ସଭାପତିମାନଙ୍କ ସହ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗରେ ଅନୁଷ୍ଠିତ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିବେ

ଏହି ପ୍ରସଙ୍ଗରେ ସିପିଆଇ ସିପିଆଇଏମ୍ ଭିନ୍ନୁମତ ପୋଷଣ କରୁଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ବିରୋଧ କରୁନାହାନ୍ତି

ଅନ୍ୟମାନଙ୍କ ମଧ୍ୟରେ ଏଲ୍ଜେପିର ରାମବିଳାସ ପାଶ୍ୱାନ ଏନ୍ସିପିର ଶରଦ ପାୱାର ସିପିଆଇଏମ୍ର ସୀତାରାମ ୟେଚୁରୀ ସିପିଆଇର ଡି ରାଜା ଜେଡିୟୁର ନୀତିଶ କୁମାର ବିଜେଡ଼ିର ନବୀନ ପଟ୍ଟନାୟକ ଓ ନ୍ୟାସନାଲ୍ କନ୍ଫରେନୁର ଫାର୍କ୍ ଅବଦୁଲ୍ଲା ବୈଠକରେ ଉପସ୍ଥିତ ଥିଲେ

ଗୋଏଲ୍ ରିଟେଲର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍ ଗତକାଲି ନୂଆଦିଲ୍ଲୀଠାରେ ବ୍ୟବସାୟୀ ଖୁଚୁରା ବିକ୍ରେତା ଓ ତେଜରାତି ଦୋକାନ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି କ୍ଷୁଦ୍ର ବ୍ୟବସାୟୀମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବା ଏବଂ ଦୁର୍ବଳତା ସଂପର୍କରେ ଆଲୋଚନା କରିବା ସହ ଇ କମର୍ସ ସଫପର୍କରେ ଶ୍ରୀ ଗୋଏଲ୍ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ଇ କମର୍ସ ପ୍ଲାଟଫର୍ମ ଦ୍ୱାରା କ୍ଷୁଦ୍ର ଦୋକାନୀ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାମାନେ କିଭଳି ଲାଭ ପାଇପାରିବେ ସେ ସଂପର୍କରେ ସେ ମତ ରଖିଥିଲେ

ଶ୍ରୀ ଗୋଏଲ୍ କହିଛନ୍ତି ଭାରତ ବିଦେଶୀ କମ୍ପାନିମାନଙ୍କ ଦ୍ୱାରା ମଲ୍ଟି ବ୍ରାଣ୍ଡ୍ ରିଟେଲ୍କୁ ପ୍ରୋହାହନ ଦେବନାହିଁ କ୍ଷୁଦ୍ର ବ୍ୟବସାୟୀ ଓ ତେଜରାତି ଦୋକାନୀମାନେ ଆଧୁନିକ ଞ୍ଜାନକୌଶଳ ବ୍ୟବହାର କରିବା ସହ ସେମାନଙ୍କ ବ୍ୟବସାୟର ଉନ୍ନତି ପାଇଁ ଭାରତ ସରକାରଙ୍କ ମୁଦ୍ରା ଯୋଜନା ଆଦିର ଲାଭ ନେବାକୁ ଶ୍ରୀ ଗୋଏଲ୍ ପରାମର୍ଶ ଦେଇଛନ୍ତି ଏହି ବୈଠକରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଓ ସୋମ୍ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ

ଆନ୍ଧ୍ରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକର ପ୍ରଗତି ସଂପର୍କରେ ମଧ୍ୟ ସେ ଉପରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ଏକ ସରକାରୀ ଇସ୍ତାହାର ଅନୁସାରେ ଆନ୍ଧ୍ପ୍ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ତିରକ୍ଷା ପ୍କଳ୍ପଗ୍ରଡ଼ିକର କାର୍ଯ୍ୟକୁ ତ୍ୱରାନ୍ଧିତ କରିବା ପାଇଁ ପ୍ରତିରକ୍ଷାମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଗ୍ରହ ପ୍ରକାଶ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ଆନ୍ଧ୍ରରେ ଏକାଧିକ ପ୍ରତିରକ୍ଷା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଇଏସିପିଏମ୍ ନୋଟ୍ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ପକ୍ଷରୁ ଭାରତର ଜିଡିପି ଆକଳନ ସଂପର୍କରେ ଏକ ସବିଶେଷ ଦସ୍ତାବିଜ୍ ପ୍ରକାଶ ପାଇଛି

ଜିଡିପି ଆକଳନ କ୍ଷେତ୍ରରେ ବିଭିନ୍ନ ବିକାଶଶୀଳ ଓ ବିକଶିତ ରାଷ୍ଟ୍ର ଅବଲମ୍ଭନ କରୁଥିବା ପ୍ରଣାଳୀ ଅନୁସାରେ ଏହା କରାଯାଇଛି

ବିହାର ଏନ୍ସେଫାଲାଇଟ୍ସ୍ ବିହାରର ମୁଜାଫରପୁର ଓ ଅନ୍ୟାନ୍ୟ ଜିଲ୍ଲାରେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବିଭିନ୍ନ ହସ୍କିଟାଲ୍ରେ ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତ କରାଯାଇଛି

ଜୟଶଙ୍କର ରୁଷିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ଭାରତ ଗସ୍ତରେ ଥିବା ରୁଷ୍ ଉପପ୍ରଧାନମନ୍ତ୍ରୀ ୟୁରି ଟ୍ରଟ୍ନେଭ୍ଙ୍କୁ ସାକ୍ଷାତ କରିବା ସହ ଦୁଇଦେଶ ମଧ୍ୟରେ ସଂପର୍କକୁ ଅଧିକ ନିବିଡ଼ କରିବା ଘେନି ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ୍କୁମାର କହିଛନ୍ତି ଯେ ଦୁଇ ନେତା ଭାରତ ରୁଷ୍ ସଂପର୍କର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ଏଥିରେ ଚଳିତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡିଭଷକ୍ ଗସ୍ତ ନେଇ ମଧ୍ୟ ଆଲୋଚନା ହୋଇଥିଲା

ଏହାର ପ୍ରଭାବରେ ସୁନାମୀ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା କାରି କରାଯାଇଛି

ୟୁଏନ୍ ଖାସୋଗି ସାଉଦି ଆରବର ସାମ୍ଭାଦିକ କମାଲ୍ ଖାସୋଗିଙ୍କୁ ବେଶ୍ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି ଏବଂ ଏହି ଘଟଣାକୁ ନ୍ୟାୟ ପରିସରକୁ ନ ଆଣିବା ପାଇଁ ରିତିମତ ଉଦ୍ୟମ କରାଯାଇଥିଲା ବୋଲି ମିଳିତ କାତିସଂଘର ସ୍ୱତନ୍ତ୍ର ରାପୋର୍ଟିୟର୍ ଏକ ରିପୋର୍ଟରେ କହିଛନ୍ତି ଏହି ଘଟଣା ପାଇଁ ସାଉଦି ଆରବ ଦାୟୀ ବୋଲି ସେ ଉଲ୍ଲେଖ କରିଛନ୍ତି

ଆକ୍ରମଣକାରୀଙ୍କୁ ଧରିବା ପାଇଁ ସାମରିକ ବାହିନୀ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି

ଏହି ଅବସରରେ ମୁଖ୍ୟ କାର୍ଯ୍ୟକ୍ରମ ରାଞ୍ଚ ଠାରେ ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ

କୋଷ୍ଟଗାର୍ଡ ୱାର୍କସପ୍ ଜଳଦସ୍ୟୁଙ୍କ ଉତ୍ପାତ ଓ ସଶସ୍ତ୍ର ଆକ୍ରମଣ ଆଦି ପ୍ରସଙ୍ଗର ମୁକାବିଲା ନେଇ ଏକ ଦୁଇଦିନିଆ ଆନ୍ତର୍ଜାତିକ କର୍ମଶାଳା ଗତକାଲି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଭାରତୀୟ ତଟରକ୍ଷୀ ବାହିନୀ ଏହି କର୍ମଶାଳାକୁ ରିକ୍ୟାପ୍ ସଂଗଠନର ସହଯୋଗରେ ଆୟୋଜନ କରିଛି ରିକ୍ୟାପ୍ ସଂଗଠନ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ଜାହାଜ ପରିବହନ କ୍ଷେତ୍ରରେ ଘଟୁଥିବା ଜଳଦସ୍ୟୁଙ୍କ ଆକ୍ରମଣ ଓ ଲୁଟ୍ପାଟ୍ ଆଦିକୁ ରୋକିବା ପାଇଁ ଏକ ଆଞ୍ଚଳିକ ସହଯୋଗ ବ୍ୟବସ୍ଥା

ଦିଲ୍ଲୀ କର୍ମଶାଳାରେ ସବୁ ସଦସ୍ୟ ରାଷ୍ଟ୍ରଙ୍କର ସଂପୃକ୍ତ ମନ୍ତ୍ରଣାଳୟର ଅଧିକାରୀ କର୍ମକର୍ତ୍ତା ଏବଂ କୂଟନୈତିକ ପ୍ରତିନିଧି ଏଥିରେ ଭାଗ ନେଇଛନ୍ତି ଆନ୍ତର୍ଜାତିକ ଆଇନ ଦଣ୍ଡବିଧାନ ପ୍ରକ୍ରିୟା ଫରେନ୍ସିକ୍ ବ୍ୟବସ୍ଥା ଏବଂ ଜଳଦସ୍ୟୁଙ୍କ ମିଳିତ ମୁକାବିଲା ଆଦି ପ୍ରସଙ୍ଗ ଉପରେ ଏହି କର୍ମଶାଳାରେ ସ୍ୱତନ୍ତ୍ର ତାଲିମ ମଧ୍ୟ ପ୍ରଦାନ କରାଯାଉଛି

କମ୍ପାନିର ପୂର୍ବତନ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଅରୁଣ କୁମାର ଶାହା ଏବଂ ପରିବହନ ବ୍ୟବସ୍ଥାର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ କେରାମଚନ୍ଙ୍କୁ ଗତକାଲି ମୁମ୍ୟାଇରୁ ଗିରଫ କରାଯାଇଛି

ଏହି ପରାଜୟ ପରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ଖେଳିବା କଷ୍ଟକର ହୋଇପଡ଼ିଛି ଆଜି ନଟିଂହାମ୍ଠାରେ ଅଷ୍ଟ୍ରେଲିଆ ବଂଲାଦେଶକୁ ଭେଟିବ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜିତ ଥିବା ଭାରତ ଶନିବାରଦିନ ସାଉଥାମ୍ପଟନ୍ଠାରେ ଆଫଗାନିସ୍ତାନକୁ ଭେଟିବ